ତ୍ତଣମୂଳ କଂଗ୍ରେସ ସରକାର ବିକାଶ ବିରୋଧୀ ବୋଲି ଶ୍ରୀ ମୋଦି ଅଭିଯୋଗ କରିଛନ୍ତି

ପିଏମ୍ ଜେ ଆଣ୍ଡ କେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜାମ୍ମୁ ଶ୍ରୀନଗର ଓ ଲେହ ଗସ୍ତ କରି ବିଭିନ୍ନ ବିକାଶମଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ

ପ୍ରଧାନମନ୍ତ୍ରୀ ଜାନ୍ମୁ ସ୍ଥିତ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମାସ୍ କମୁନିକେସନ୍ର ଉତ୍ତରାଞ୍ଚଳ ଆଞ୍ଚଳିକ କେନ୍ଦ୍ର କ୍ୟାମ୍ପସ୍ର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ ଲଦାଖ୍ ବିଶ୍ୱବିଦ୍ୟାଳୟର ଶୁଭାରମ୍ଭ କରିବେ ଏହା ଲଦାଖ୍ ଅଞ୍ଚଳର ପ୍ରଥମ ବିଶ୍ୱବିଦ୍ୟାଳୟ ହେବ ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ ଅଧୀନରେ ସେ ଡିଜିଟାଲ୍ ଉପାୟରେ ବହୁ ପ୍ରକଳ୍ପର ଶୁଭାରମ୍ଭ କରିବେ

ପ୍ରଧାନମନ୍ତ୍ରୀ ସଜୱାଲ୍ଠାରେ ଚେନାବ ନଦୀ ଉପରେ ଦୋହରା ଲାଇନ୍ ପୋଲର ଭିଭିପ୍ରସ୍ତର ସ୍ଥାପନ କରିବେ ତାଛଡ଼ା ଦେବୀକା ଓ ତାୱି ନଦୀ ପ୍ରଦ୍ଷଣ କମ୍ କରିବା ପାଇଁ ବିଭିନ୍ନ ପ୍ରକ୍ସ ସେ ଭିଭିପ୍ରସ୍ତର ସ୍ଥାପନ କରିବେ ଶ୍ରୀ ମୋଦି କୁଶୋଖ୍ ବକୁଲା ରିମ୍ପୋଚି ବିମାନ ବନ୍ଦରର ଟର୍ମିନାଲ୍ ଅଟ୍ଟାଳିକାର ଲେହଠାରେ ଭିଭିପ୍ରସ୍ତର ସ୍ଥାପନ କରିବେ ଶ୍ରୀନଗରଠାରେ ପ୍ରଧାନମନ୍ତ୍ରୀ ଆସାମ ଗୁଜରାଟ ହରିଆନା ଓଡ଼ିଶା ମହାରାଷ୍ଟ୍ର ଓ ତେଲଙ୍ଗାନାର ଛାତ୍ରମାନଙ୍କ ସହ ବାର୍ତ୍ତାଳାପ କରିବେ ନବନିର୍ବାଚିତ ସରପଞ୍ଚମାନଙ୍କ ସହ ଶ୍ରୀ ମୋଦି କଥାବାର୍ତ୍ତା କରିବେ

ପିଏମ୍ ୱେଷ୍ଟବେଙ୍ଗଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାର୍ଲାମେଣ୍ଟରେ ଉପସ୍ଥାପିତ ମଧ୍ୟବର୍ତ୍ତୀକାଳୀନ ବଜେଟ୍କୁ ପ୍ରଶଂସା କରି ଏହା ଏକ ସାମୃହିକ ବଜେଟ୍ ବୋଲି କହିଛନ୍ତି ପଶ୍ଚିମବଙ୍ଗର ଦୁର୍ଗାପୁରଠାରେ ଏକ ର୍ୟାଲିରେ ଉଦ୍ବୋଧନ ଦେଇ ସେ କହିଛନ୍ତି ବଜେଟ୍ରେ ସବୁ ବର୍ଗର ଲୋକମାନଙ୍କ ପ୍ରତି ଧ୍ୟାନ ଦିଆଯାଇଛି ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାରଙ୍କୁ ସମାଲୋଚନା କରି ତାହାକୁ ସେ ବିକାଶ ବିରୋଧୀ ସରକାର ବୋଲି କହିଛନ୍ତି ରାଜ୍ୟର ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କ ପ୍ରତି ରାଜ୍ୟ ସରକାର ଅବହେଳା କରିଥିବାର ସେ ଦୋଷାରୋପ କରିଛନ୍ତି ଆୟୁଷ୍ମାନ୍ ଭାରତ ଯୋଜନାକୁ ରାଜ୍ୟ ସରକାର କାର୍ଯ୍ୟକାରି କରିନଥିବାରୁ ପ୍ରଧାନମନ୍ତ୍ରୀ ଏହାର ସମାଲୋଚନା କରିଛନ୍ତି ପଣ୍ଢିମବଙ୍ଗର ଡୂଶମୂଳ କଂଗ୍ରେସ ସରକାର ରାଜ୍ୟ ବିଜେପି କର୍ମୀମାନଙ୍କୁ ହତ୍ୟାକରି ଗଣତନ୍ତ୍ରକୁ ନଷ୍ଟ କରୁଥିବାର ସେ ଦୋଷାରୋପ କରିଛନ୍ତି ଶ୍ରୀ ମୋଦି କହିଛନ୍ତି ତୂଣମୂଳ କଂଗ୍ରେସ କର୍ମୀମାନେ ସର୍ବସାଧାରଣଙ୍କଠାରୁ ବଳପ୍ରର୍ବକ ଅର୍ଥ ଆଦାୟ କରୁଛନ୍ତି ଓ ରାଜ୍ୟରେ ତୂଣମଳ ତୋଳାବାକି ଟିକସ ଆଦାୟ ହେଉଛି ଗତମାସରେ ବିରୋଧୀ ଦଳଙ୍କ ପକ୍ଷରୁ କୋଲକାତାଠାରେ ହୋଇଥିବା ର୍ୟାଲି ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ମୋଦି କହିଛନ୍ତି ଚାରି ବର୍ଷ ତଳେ ଯେଉଁମାନେ ପରସରର ମୁହାଁମୁହିଁ ହେବାକୁ ପସନ୍ଦ କରୁନଥିଲେ ଏବେ ସେମାନେ ପରସ୍କରକୁ କୋଳାଗ୍ରତ କରୁଛନ୍ତି ସେ କହିଛନ୍ତି ଚିଟ୍ଫଶ୍ଡ ଏବଂ ପ୍ରତିରକ୍ଷା ଚୁକ୍ତିରୁ ଯେଉଁମାନେ ଅର୍ଥ ହଡ଼ପ କରିଛନ୍ତି ସେମାନେ ଚୌକିଦାରକୁ ପସନ୍ଦ କରୁନାହାନ୍ତି ସେ କହିଛନ୍ତି ଏହି କାରଣରୁ ବିବିଧ ଚିନ୍ତାଧାରାର ବ୍ୟକ୍ତିବିଶେଷ ସେଠାରେ ଏକତ୍ରିତ ହୋଇ ମୋଦିଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ ଶପଥ ନେଇଛନ୍ତି ଗାନ୍ଧି ପରିବାରକୁ ଉଲ୍ଲେଖ କରି ଶ୍ରୀ ମୋଦି କହିଛନ୍ତି ତୁମ ଚୌକିଦାର ଏବେ ଦେଶର ଦୁର୍ନୀତି ଓ କଳାଧନକୁ ମୁଳୋତ୍ପାଟନ କରିବା ପାଇଁ ଏକ ବଡ଼ ଧରଣର ଅଭିଯାନ ଆରମ୍ଭ କରିଛି ସେ କହିଛନ୍ତି ଦେଶର ସବୁଠାରୁ ଏହି ଶକ୍ତିଶାଳୀ ପରିବାର ଏବେ ଠକେଇ ଓ ଟିକସ ଫାଙ୍କି ମାମଲାରେ କୋର୍ଟର ଚକର କାଟ୍ରିଛି

ବିଜେପି ଆସନ୍ତା ସାଧାରଣ ନିର୍ବାଚନ ଲାଗି ଭାରତୀୟ ଜନତା ପାର୍ଟିର ନିର୍ବାଚନୀ ଇସ୍ତାହାର ନିମନ୍ତେ ଜନସାଧାରଣଙ୍କ ସୁଚିନ୍ତିତ ମତାମତ ଲୋଡ଼ିବା ଲାଗି ଦଳ ପକ୍ଷରୁ ଆଜିଠାରୁ ଏକ ମାସ ବ୍ୟାପି ଏକ ଅଭିଯାନ ଆରମ୍ଭ କରାଯାଉଛି ଏହାର ନାମ ରଖାଯାଇଛି 'ଭାରତ୍ କେ ମନ୍ କି ବାତ୍ ମୋଦୀ କି ସାଥ୍' ଗତକାଲି ଦଳର ମୁଖପାତ୍ର ସମ୍ଭିତ ପାତ୍ର ଗଣମାଧ୍ୟମକୁ ଏହି ସ୍ବଚନା ଦେଇଛନ୍ତି ସେ କହିଛନ୍ତି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଏବଂ ବରିଷ୍ଠ ନେତା ରାଜନାଥ ସିଂହ ଆକି ନୂଆଦିଲ୍ଲୀଠାରେ ଏହି ଅଭିଯାନର ଶୁଭାରମ୍ଭ କରିବେ ଦଳର ଗଣମାଧ୍ୟମ ମୁଖ୍ୟ ତଥା ରାଜ୍ୟସଭା ସାଂସଦ ଅନୀଲ ବାଲୁନୀ ଏକ ବିବୃଭି ଦେଇ କହିଛନ୍ତି ଜନସାଧାରଣଙ୍କର ମତାମତ ଜାଣିବା ଲାଗି ବିଭିନ୍ନ ମାଧ୍ୟମ ଦ୍ୱାରା ବିଜେପି ସେମାନଙ୍କ ନିକଟକୁ ଯିବ ଜନସାଧାରଣଙ୍କର ଆଶା ଓ ଆକାଂକ୍ଷାକୁ ଆଧାର କରି ନରେନ୍ଦ୍ର ମୋଦିଙ୍କ ସରକାର କାର୍ଯ୍ୟ କରେ କୋଟି କୋଟି ଭାରତୀୟ ପରିବାରଙ୍କ ଜୀବନଧାରଣାର ମାନ ଉନୁତ କରିବା ଦିଗରେ ଏହା ସହାୟକ ହେବ ବୋଲି ଶ୍ରୀ ବାଲୁନି କହିଛନ୍ତି ରାଜନାଥ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ସମନ୍ଧିତ ସୀମା ପରିଚାଳନା ଯୋଜନା ମାଧ୍ୟମରେ ଅତ୍ୟାଧୁନିକ ଜ୍ଞାନକୌଶଳ ଉପଯୋଗ କରି ପଶ୍ଚିମବଙ୍ଗ ଓ ଆସାମ ସଂଲଗ୍ନ ଭାରତ ବାଙ୍ଗଲାଦେଶ ଆନ୍ତର୍ଜାତିକସୀମାକୁ ସିଲ୍ କରାଯିବ ଗତକାଲି ଉତ୍ତରବଙ୍ଗର ଆଲିପୁରଦ୍ଧାର୍ ଜିଲ୍ଲା ଅନ୍ତର୍ଗତ ଫାଲାକାଟାଠାରେ ଆୟୋଜିତ ଏକ ଜନସମାବେଶରେ ଉଦ୍ବୋଧନ ଦେଇ ଶ୍ରୀ ସିଂହ ଏହା କହିଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି ଏହି ସୀମା ସିଲ୍ କରିବା ଦ୍ୱାରା ଅନୁପ୍ରବେଶ ଚୋରା କାରବାର ଏବଂ ସୀମା ଅପରାଧ ଭଳି କାର୍ଯ୍ୟକଳାପକୁ ରୋକାଯାଇ ପାରିବ ଏହାଛଡ଼ା ଦେଶର ସୁରକ୍ଷା ମଧ୍ୟ ସୁନିଶ୍ଚିତ କରାଯାଇ ପାରିବ ବୋଲି ସେ କହିଛନ୍ତି ଶାସକ ତୂଣମୂଳ କଂଗ୍ରେସକୁ ତୀବ୍ର ସମାଲୋଚନା କରିବା ସହିତ ରାଜ୍ୟରେ ରାଜନୀତିକ ହିଂସାର ଅନ୍ତ ଘଟିବା ଉଚିତ୍ ବୋଲି ସେ ମତବ୍ୟକ୍ତ କରିଛନ୍ତି ସେହିଭଳି କୁଚ୍ବିହାର କିଲ୍ଲାର ମାଥାଭାଙ୍ଗାଠାରେ ଅନ୍ୟ ଏକ ଜନସମାବେଶରେ ଉଦ୍ବୋଧନ ଦେଇ ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ତୂଣମ୍ବଳ କଂଗ୍ରେସ ପଶ୍ଚିମବଙ୍ଗକୁ ସର୍ବସ୍ୱାନ୍ତ କରିବା ସହ ଏହାର ଭାବମୂର୍ତ୍ତି ମଧ୍ୟ ନଷ୍ଟ କରିଛି କେବଳ ସରକାର ଗଢ଼ିବା ଲାଗି ରାଜନୈତିକ ଉଦ୍ଦେଶ୍ୟ ନ ରଖି ଦେଶ ଗଠନ ଦିଗରେ ସମସ୍ତେ ଆଗେଇ ଆସିବା ଉଚିତ୍ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି ସ୍ୱରାଜ ୟୁକ୍ରେନ୍ରେ କ୍ରଣେ ଭାରତୀୟଙ୍କ ଅପହରଣ ଘଟଣା ସଂପର୍କରେ ଭାରତ ସେ ଦେଶର ସରକାରଙ୍କ ସହ ସର୍ବୋଚ୍ଚ ସ୍ତରରେ ଆଲୋଚନା କରୁଛି ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଟ୍ସିଟ୍ ଯୋଗେ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ସେ ୟୁକ୍ରେନ୍ରେ ଅଧିଷ୍ଠିତ ଭାରତୀୟ ରାଷ୍ଟ୍ରଦୃତଙ୍କ ସହ ଏହି ବିଷୟରେ କଥାବାର୍ତ୍ତା କରିଛନ୍ତି ଏହି ଭାରତୀୟ ନାଗରିକଙ୍କୁ ଉଦ୍ଧାର କରିବା ପାଇଁ ସବୁପ୍ରକାର ପ୍ରଚେଷ୍ଟା କରାଯିବ ବୋଲି ସେ ପ୍ରତିଶ୍ରତି ଦେଇଛନ୍ତି କିଛି ଦିନ ତଳେ ୟୁକ୍ରେନ୍ସ୍ଥିତ ନିଜ ବାସଭବନ ବାହାରୁ ଅପହୂଦ ଅନୁକ୍ ଗୋଏଲଙ୍କୁ ଉଦ୍ଧାର କରିବା ପାଇଁ ଜଣେ ମହିଳା ତାଙ୍କୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିବା ପରେ ଶ୍ରୀମତୀ ସ୍ୱରାଜ ଏହି ପ୍ରତିଶ୍ରତି ଦେଇଛନ୍ତି

ଜନସାଧାରଣ ସ୍ୱିରିଚ୍ୟୁାଲ୍ ଗାର୍ଡନ୍ ହର୍ବାଲ୍ ଗାର୍ଡନ୍ ବୋନସାଇ ଗାର୍ଡନ୍ ଓ ମ୍ୟୁଜିକାଲ୍ ଗାର୍ଡନ୍ ପରିଦର୍ଶନ କରିପାରିବେ

ଭେଙ୍କେୟା ନାଇଡ଼ ଉପରାଷ୍ଟ୍ରପତି ଏମ୍ ଭେଙ୍କେୟା ନାଇଡୁ କହିଛନ୍ତି ସମାଜର ଘଟଣାବଳୀକୁ ପ୍ରତିଫଳିତ କରାଇବା ଏବଂ ସତ୍ୟକୁ ଉଜାଗର କରାଇବା ପାଇଁ ସାମ୍ବାଦିକତା ହେଉଛି ଏକ ଅନନ୍ୟ ବୂତ୍ତି ଦୁଇ ଦିନିଆ କେରଳ ଗସ୍ତରେ ଥିବା ଉପରାଷ୍ଟ୍ରପତି ଗତକାଲି କୋଲାମ୍ ପ୍ରେସ୍ କ୍ଲବ୍ର ସୁବର୍ଣ୍ଣ ଜୟନ୍ତୀ ସମାରୋହର ଉଦ୍ଘାଟନୀ ଉତ୍ବରେ ଉଦ୍ବୋଧନ ଦେଇ ଏହା କହିଛନ୍ତି ଉପରାଷ୍ଟପତି କହିଛନ୍ତି ଗତ କିଛି ବର୍ଷ ମଧ୍ୟରେ ଗଣମାଧ୍ୟମର ଦୂଶ୍ୟପଟରେ ବଡ଼ ପରିବର୍ତ୍ତନ ଘଟିଛି ଏବଂ ଏବେ ଆମେ ଯାହା ଦେଖୁଛୁ ତାହା ଏକ ଆଦର୍ଶ ବାତାବରଣ ନୁହେଁ ଇରାକ୍ ଜୋର୍ଡାନ୍ ଇରାକ୍ ଓ ଜୋର୍ଡାନ୍ ମଧ୍ୟରେ ବାଣିଜ୍ୟ କାରବାର ବୃଦ୍ଧି ପାଇଁ ଉଭୟ ଦେଶର ପ୍ରଧାନମନ୍ତ୍ରୀଙ୍କ ବୈଠକ ପରେ ଇରାକ୍ ଜୋର୍ଡାନ୍କୁ ତୈଳ ରପ୍ତାନୀ ପ୍ରଣି ଆରମ୍ଭ କରିଛି

ଆସନ୍ତା ବୁଧବାରଠାରୁ ଦୁଇ ଦେଶ ମଧ୍ୟରେ ଟି ଟୋଣ୍ଟି ଶିରିଜ୍ ଆରମ୍ଭ ହେବ ଆଇସିସି ଭାରତୀୟ ମହିଳା କ୍ରିକେଟ୍ ଦଳର ବାମହାତୀ ଓପନର୍ ସ୍କୃତି ମନ୍ଧାନା ଆଇସିସି ପକ୍ଷରୁ ଜାରି କରାଯାଇଥିବା ଦିନିକିଆ ର୍ୟାଙ୍କିଙ୍ଗ୍ରେ ଶ୍ରେଷ୍ଠ ସ୍ଥାନ ହାସଲ କରିଛନ୍ତି

ଅନ୍ୟ ପକ୍ଷରେ ଦିନିକିଆ ବୋଲର ର୍ୟାଙ୍କିଙ୍ଗ୍ରେ ଭାରତର ଝୁଲନ ଗୋସ୍ୱାମୀ ପଞ୍ଚମ ସ୍ଥାନରେ ଥିବାବେଳେ ପୁନମ ଯାଦବ ଅଷ୍ଟମ ଏବଂ ସ୍କିନର ଦୀପ୍ତି ଶର୍ମା ନବମ ସ୍ଥାନରେ ରହିଛନ୍ତି